ବସ୍ରେ ଯେତିକି ସିଟ୍ ଥିବ କେବଳ ସେତିକି ଯାତ୍ରୀ ଯାଇପାରିବେ

ଏଥିସହ ଯାତ୍ରୀମାନଙ୍କ ପାଇଁ ମାସ୍କ ପିକ୍ଧିବା ବାଧ୍ୟତାମୂଳକ ବୋଲି ସେ ସୂଚନା ଦେଇଛନ୍ତି

ସେହିପରି ରାଜ୍ୟ ମଧ୍ଧରେ ଟ୍ରେନ୍ ଚଳାଚଳ ପାଇଁ ମଧ୍ଧ ଅନୁମତି ଦିଆଯାଇଥିବା ସ୍ୱତନ୍ତ ରିଲିଫ୍ କମିଶନର ସୂଚନା ଦେଇଛନ୍ତି

ଘରୋଇ ଯାତ୍ରା ପାଇଁ ସମସ୍ତ ଯାତ୍ରୀ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ କରିବା ବାଧ୍ଘତାମଳକ

ଗ୍ରାମର ସମସ୍ତ ପ୍ରବେଶ ପଥକୁ ସିଲ୍ କରିଦିଆଯିବା ସହ ଅଗୁିଶମ ବିଭାଗ ଦ୍ୱାରା ସାନିଟାଇଜର ସିଅନ କରାଯାଇଛି

ଅସୁସ୍ଥ ବୟସ୍କ ଏବଂ ଛୋଟ ପିଲାଙ୍କୁ ପ୍ରବଳ ଖରା ସମୟରେ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି